ଉପରାଷ୍ଟ୍ରପତି ଆସନ୍ତାକାଲି ପୂର୍ବାହ୍ରରେ ଭୁବନେଶ୍ୱରରେ ପହଞ୍ ବେ ପରେ ପରେ କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ବିତ ହେବାକୁ ଯାଉଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେବେ

ଡିୟମରେ ଆୟୋକିତ ଉ ମୁଖ୍ୟଅତିଥ ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି

ଏଥିରେ ଲୁହାପଥର ଓ ମାଙ୍ଗାନିକ ଖଣି ରହିଛି

ଡିସେମ୍ୟର ସୁଦ୍ଧା ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ସୟାବନା ରହିଛି ଏହି ଟେଣ୍ଡର ଉପରେ ବହୁ ବଡ ବଡ କମ୍ମାନୀର ନଜର ରହିଛି

ସ୍ୱାମୀଙ୍ ଚିତାରେ ମୁଖାଗି ଦେଇଥିବା ଦୂଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି

ଶବ ବ୍ୟବଛେଦ କରି ମେଡିକାଲ କର୍ତ୍ତୃପକ୍ଷ ସ୍ଚୀ ପାର୍ବତୀଙ୍କୁ ହସ୍ତାନ୍ତର କରିଥିଲେ ସେମାନେ ନିଃସନ୍ତାନ ଥିବାରୁ ଶେଷରେ ନିକ ସ୍ୱାମୀଙ୍କୁ ସ୍ୱୀ ପାର୍ବତୀ ମୁଖାଗୁ ଦେଇଥିଲେ

ପାର୍ବଣ ପାଇଁ ଦୈତ୍ୟନଗରୀ ସୁସଜିତ ଆଲୋକମାଳାରେ ରଙ୍ଗୀନ ହୋଇଯାଇଛି

କେତେକ ପ୍ରମୁଖ ସ୍ତାନର ବିଶାଳ ତୋରଣମାନ ନିର୍ମିତ ହୋଇଛି

ଶ୍ରୀଜଗନ୍ନାଥ ମନ୍ଦିରର ଅଧିଷାତ୍ରୀ ଦେବୀ ମା' ବିମଳାଙ୍କ ସମେତ ଦକ୍ଷିଣକାଳୀ ଭୁବନେଶ୍ୱରୀ ଆଲାମଚଣ୍ଡୀ ଝାଡେଶ୍ୱରୀ ଓ ଚଚ୍ଚିକା ଆଦି ପୀଠ ଗୁଡ଼ିକରେ ଆଜି ମହାଅଷ୍ଟମୀ ପ୍ରଜା ଆୟୋଜିତ ହେଉଛି

ଭାଇର ଦୀର୍ଘାୟୁ କାମନା ନେଇ ଭଉଶୀମାନେ ଉପବାସ ରହି ମା' ଦୁର୍ଗାଙ୍ଠାରେ ପୂଜା ଅର୍ଚ୍ଚନା କରିଥାନ୍ତି